ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ନିମନ୍ତେ ରାଜ୍ୟସରକାରଗୁଡିକ ଜିଏସଟି ପରିଷଦରେ ପ୍ରସ୍ତାବ ରଖିବା ଉଚିତ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି

ବିଲ୍ ଉପରେ ହୋଇଥିବା ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ କହିଛନ୍ତି ସରକାର କର ଆଦାୟ ପ୍ରକ୍ରିୟାର ସରଳୀକରଣ ପାଇଁ ପ୍ରତିଶ୍ରତିବଦ୍ଧ ଦେଶରେ କର ଆଧାରକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ମଧ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି କର ବ୍ୟବସ୍ଥାକୁ ସୁସଂହତ କରାଗଲେ ଦେଶରେ ସହଜରେ ବ୍ୟବସାୟକୁ ପ୍ରୋସ୍ହାହନ ମିଳିପାରିବ ବୋଲି ସେ କହିଛନ୍ତି କିଏସଟି ପ୍ରସଙ୍ଗ ଉପରେ ସଦସ୍ୟମାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି କିଏସଟି ଡାଞ୍ଚାରେ ପରିବର୍ତ୍ତନ ନିଷ୍ପଭିରେ କେବଳ କେନ୍ଦ୍ର ସରକାରଙ୍କର ଭୂମିକା ନାହିଁ ବିଭିନ୍ନ ପ୍ରସ୍ତାବ ଉପରେ ବିସ୍କୃତ ଆଲୋଚନା ପରେ ଜିଏସଟି ପରିଷଦ କର ବ୍ୟବସ୍ଥା ଉପରେ ସାମ୍ବହିକ ନିଷ୍କଭି ନେଇଥାଏ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସର ମଧ୍ୟରେ ସାମିଲ କରିବା ପ୍ରସଙ୍ଗ ଉପରେ ମନ୍ତ୍ରୀ କହିଛନ୍ତି ରାକ୍ୟଗୁଡିକ ଏହି ପ୍ରସଙ୍ଗର ଆଲୋଚନା ନିମନ୍ତେ ଜିଏସଟି ପରିଷଦରେ ପ୍ରସ୍ତାବ ରଖିବା ଉଚିତ କୁଷି ଭିଭିଭୂମି ଓ ବିକାଶ ସେସ୍ଏଆଇଡିସି ଆଦାୟ ନିଷ୍ପଭ୍ତି ସମ୍ପର୍କରେ ସ୍ୱଷ୍ଟକରି ଅର୍ଥମନ୍ତ୍ରୀ କହିଛନ୍ତି ଏଥିରୁ ଆଦାୟ ହେବାକୁ ଥିବା ରାଜସ୍ୱ ଦେଶରେ ଏକ ମଜବୁତ କୃଷି ଭିଭି଼ମି ସୃଷ୍ଟି ନିମନ୍ତେ ରାଜ୍ୟଗୁଡିକୁ ପ୍ରଦାନ କରାଯିବ ସଂଖ୍ୟାଲଘୁ ବ୍ୟାପାର ଏବଂ କୃଷି କ୍ଷେତ୍ର ନିମନ୍ତେ ବଜେଟ୍ରେ ଅର୍ଥ ପରିମାଣ ହ୍ରାସ କରାଯାଇଛି ବୋଲି ବିରୋଧ ଦଳ ପକ୍ଷରୁ ଯେଉଁ ଅଭିଯୋଗ ଉଠିଥିଲା ଶ୍ରୀମତୀ ସୀତରମଣ ତାକୁ ଖଣ୍ଡନ କରିଛନ୍ତି ପୂର୍ବରୁ ଏହି ଆଲୋଚନାରେ ଭାଗ ନେଇ କଂଗ୍ରେସର ଡକ୍ର ଅମର ସିଂ କହିଛନ୍ତି ଦେଶର ଦୁର୍ବଳ ଆର୍ଥିକ ପ୍ରଦର୍ଶନ ନିମନ୍ତେ ସରକାର କୋଭିଡ ନାଇଷ୍ଟିନ ମହାମାରୀକୁ ଦାୟୀ କରିବାର ପ୍ରୟାସ କରୁଛନ୍ତି

କେନ୍ଦ୍ର ସରକାର ରାଜ୍ୟଗୁଡିକ ନିମନ୍ତେ ଜିଏସଟି ଭରଣା ବାବଦ ଅର୍ଥ ପ୍ରଦାନ କରୁ ନ ଥିବାରୁ ରାଜ୍ୟ ସରକାରଗୁଡିକ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିପାରୁନାହାନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି ବିଜେପି ସଦସ୍ୟ ରାଜେନ୍ଦ୍ର ଅଗରଓ୍ୱାଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଗରିବଜନସାଧାରଣ କୃଷକ ଶ୍ରମିକ ଏବଂ ଯବାନମାନଙ୍କ ଉନ୍ନତି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି

ଦେଶର କେତେକ ରାକ୍ୟରେ କୋଭିଡ ନାଇଷ୍ଟିନ ମାମଲାର ପୁଣିଥରେ ବୃଦ୍ଧିକୁ ଦୃଷ୍ଟିରେ ରଖି ପରୀକ୍ଷଣ ନିରୀକ୍ଷଣ ଓ ଚିକିତ୍ସା ନିୟମାବଳୀକୁ କଡାକଡିଭାବେ ପାଳନ କରିବା ସହିତ ଜନସାଧାରଣ ଯେପରି କୋଭିଡ୍ ମାର୍ଗଦର୍ଶିକାକୁ ସଠିକଭାବେ ପାଳନ କରନ୍ତି ସେଥିପ୍ରତି ତୀକ୍ଷ୍ମ ନଜର ରଖିବା ସହିତ ଟିକାକରଣ ଅଭିଯାନକୁ ଜୋରଦାର କରିବା ନିମନ୍ତେ ଏହି ନିର୍ଦ୍ଦେଶାବଳୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି ପରୀକ୍ଷା ପରେ ସକ଼୍ିୟ ରୋଗୀଙ୍କର ଯଥା ଶୀଘ୍ ସଙ୍ଗରୋଧ କରାଯାଇ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ମଧ୍ୟ ଏଥିରେ ପରାମର୍ଶ ଦିଆଯାଇଛି ରାଜ୍ୟ ପ୍ରଶାସନ ଅବରୋଧ ଅଞ୍ଚଳଗୁଡିକୁ ସଠିକଭାବେ ଚିହ୍ନଟ କରି ସକ୍ରିୟ ସଂକ୍ରମିତମାନଙ୍କୁ ସଙ୍ଗରୋଧ କରି ରଖିବା ସହିତ ସେମାନେ ଯେପରି ସୁସ୍ଥ ବ୍ୟକ୍ତିମାନଙ୍କୁ ସଂକ୍ରମିତ ନ କରାନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟିଦେବାକୁ କୁହାଯାଇଛି ସ୍ଥାନୀୟ ଜିଲା ପ୍ରଶାସନ ପୋଲିସ ପ୍ରଶାସନ ଓ ପୌର କର୍ତ୍ତୃପକ୍ଷ ନିୟମାବଳୀ ପାଳନକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟସରକାରଙ୍କ ନିକଟରେ ଉତ୍ତରଦାୟୀ ରହିବେ ମାସ୍କ ପିନ୍ଧିବା ହାତକୁ ପରିଚ୍ଛନ ରଖିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଭଳି ନିୟମଗୁଡିକୁ କଡାକଡିଭାବେ ପାଳନ କରିବା ତଥା ଏହାର ଅମାନ୍ୟ କଲେ ସମ୍ପୂକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଏହି ନିର୍ଦ୍ଦେଶାବଳୀରେେ ରାଜ୍ୟ ସରକାରଗୁଡିକୁ ପରାମର୍ଶ ଦିଆଯାଇଛି

ଗତକାଲି କ୍ୟାବିନେଟ ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ତୁରନ୍ତ ପଞ୍ଜୀକରଣ କରି ଟିକା ନେବା ନିମନ୍ତେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଟିକାକରଣ ହେଉଛି କୋଭିଡ ନାଇଷ୍ଟିନ ବିରୁଦ୍ଧରେ ସୁରକ୍ଷା କବଚ ସେ ଆହୁରି ମଧ୍ୟ ସ୍ୱଷ୍ଟ କରିଛନ୍ତି ଦେଶରେ ଟିକାର ଅଭାବ ନାହିଁ ଏବଂ ଏବେ ପର୍ଯ୍ୟାପ୍ତ ପରିମାଣର ଟିକା ମହକୁଦ ରହିଛି

ଭ୍ୟାକ୍ସିନେସନ ବିଶ୍ୱମହାମାରୀ ବିରୁଦ୍ଧରେ ଲଢେଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଙ୍କ ଅତିକ୍ରମ କରିଛି

ଚାନ୍ସେଲର ଅଞ୍ଜେଲା ମର୍କେଲ୍ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବର୍ଭମାନ ଦେଶରେ ନୂଆ ମହାମାରୀ ସଂକ୍ରମଣ ଆଡ଼କୁ ଗତି କରୁଛି ବ୍ରିଟେନ୍ରେ ସୃଷ୍ଟି ହୋଇଥିବା ଏହି ଭ୍ତାଣୁ ବର୍ତ୍ତମାନ ଦିନକୁ ଦିନ ଶକ୍ତିଶାଳୀ ହେବାକୁ ଲାଗିଛି ଏବଂ ଆହୁରି ଭୟଙ୍କର ରୂପ ନେବାର ଆଶଙ୍କା ରହିଛି ଏହି ମାସରେ ଜର୍ମାନ୍ ସରକାର ବଡ଼ ସତର୍କତାର ସହିତ ନିୟନ୍ତ୍ରଣ ଗୁଡ଼ିକ ହଟାଇବା ଆରମ୍ଭ କରିଥିଲେ କିନ୍ତୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ ସରକାର ବର୍ତ୍ତମାନ ଲକ୍ଡାଉନ୍ ସମୟ ବଢ଼ାଇବାକୁ ଘୋଷଣା କରିଛନ୍ତି ଏହାଦ୍ୱାରା ଡାକ୍ତରଖାନା ଗୁଡ଼ିକରେ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଯେଭଳି ନ ଆସନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇ ଏହି ପଦକ୍ଷେପ ନିଆଯାଇଛି